ସଂହତି ଓ ସମନ୍ୱୟ ମାଧ୍ୟମରେ ସେନାବାହିନକୁ ସଶକ୍ତ କରିବା ଉପରେ ସେ ଜୋର୍ ଦେଇଛନ୍ତି

ଚୀନ୍ ସଂଲଗୁ ସୀମା ଇଲାକା ଉପରେ ଭାରତ ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି

ଦେଶର ପ୍ରଥମ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଜେନେରାଲ୍ ବିପିନ୍ ରାୱତ୍ କହିଛନ୍ତି ତିନି ସେନା ଏବେ ଏକ ଟିମ୍ ଭାବେ କାର୍ଯ୍ୟ କରିବେ ଜେନେରାଲ୍ ରାଓ୍ୱତ କହିଛନ୍ତି ସିଡିଏସ୍ଙ୍କ ଉପରେ ଯେଉଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେହି ଅନୁସାରେ ତିନି ସେନା ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ଅଧିକ ଫଳପ୍ରଦ ସମ୍ଭଳ ପରିଚାଳନାକୁ ସେ ଅଗ୍ରାଧିକାର ଦେବେ ସଂହତି ଓ ସମନ୍ୱୟ ମାଧ୍ୟମରେ ସେନାବାହିନୀକୁ ଅଧିକ ମଜବୁତ୍ କରାଯିବା ବିଷୟକୁ ଉଲ୍ଲେଖ କରି ସେ କହିଛନ୍ତି ଏହି ତିନି ସେନା ପାଇଁ ସିଡିଏସ୍ ସବୁ ସମୟରେ ନିରପେକ୍ଷ ରହିବେ ସେ କହିଛନ୍ତି ସେନାବାହିନୀ ସବୁବେଳେ ରାଜନୀତିରୁ ଦୂରରେ ଥାଏ ଏବଂ କ୍ଷମତାସୀନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥାଏ ଜେନେରାଲ୍ ରାଓ୍ପତ୍ କହିଛନ୍ତି ତିନି ସେନାପାଇଁ ଯେଉଁ ପାର୍ଷି ବରାଦ କରାଯାଇଛି ସେହି ସମ୍ଭଳର ଅଧିକରୁ ଅଧିକ ବିନିଯୋଗ ପାଇଁ ସେ ପ୍ରୟାସ କରିବେ ସେନାମୁଖ୍ୟ ମନୋଜ ମୁକୁନ୍ଦ ନର୍ବାଣେ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ୍ ରାକେଶ କୁମାର ସିଂ ଭଦୋରିଆ ଓ ନୌସେନା ମୁଖ୍ୟ କରମ୍ବୀର୍ ସିଂଙ୍କ ସମେତ ବହ୍ର ବରିଷ୍ଣ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ ପିଏମ୍ ସିଡିଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା କର୍ମଚାରୀ ମ୍ରଖ୍ୟ ଭାବେ ଜେନେରାଲ୍ ବିପିନ୍ ରାୱତ୍ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭାରତ ଏହାର ପ୍ରଥମ ସିଡିଏସ୍ ପାଇଥିବା ଯୋଗୁଁ ସନ୍ତୋଷ ବ୍ୟକ୍ତ କରିଛନ୍ତି

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ସେନା ସଂକ୍ରାନ୍ତ ଆବଶ୍ୟକ ଜ୍ଞାନ ଓ ସିଡିଏସ୍ ପଦବୀକୃ ବିଧିସମ୍ମତ କରାଇବା ହେଉଛି ଏକ ଐତିହାସିକ ଓ ବିସ୍ତୃତ ସଂସ୍କାରଧର୍ମୀ ପଦକ୍ଷେପ ଯାହା ନିତ୍ୟ ପରିବର୍ତ୍ତନଶୀଳ ଆଧୁନିକ ରଣକୌଶଳର ଆହ୍ୱାନର ମୁକାବିଲା ଦିଗରେ ଦେଶକୁ କ୍ଷମତାପନ୍ନ କରାଇବ ରାଷ୍ଟ୍ରପାଇଁ କର୍ଭବ୍ୟ ସମ୍ପାଦନ କରି ପ୍ରାଣବଳି ଦେଇଥିବା ଯବାନମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି କାର୍ଗିଲ୍ ଯୁଦ୍ଧ ସମୟରେ ଯେଭଳି ପରାକ୍ରମ ସହ ଭାରତୀୟ ସେନା ଯୁଦ୍ଧ କରିଥିଲା ସେ ବିଷୟ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୁଦ୍ଧ ପରେ ସେନାର ସଂସ୍କାରକୁ ନେଇ ବିଚାରବିମର୍ଷ ଆରମ୍ଭ ହୋଇଥିଲା ଏବଂ ଆଜିର ଏହି ଐତିହାସିକ ଘଟଣାକ୍ରମ ସେହି ବିଚାରବିମର୍ଷର ନିଷ୍କର୍ଷ

ଯେକୌଣସି ନିରାପତ୍ତା ଆହ୍ୱାନର ମୁକାବିଲା ପାଇଁ ଭାରତୀୟ ସେନା ସକ୍ଷମ ବୋଲି ସେ କହିଛନ୍ତି ଜେନେରାଲ୍ ବିପିନ୍ ରାଓ୍ୱତ୍ ସେନାମୁଖ୍ୟ ଦାୟିତ୍ୱରୁ ଅବସର ନେବା ପରେ ଗତକାଲି ଜେନେରାଲ ନରବାଣେ ସେନାମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନ୍ତଆଦିଲ୍ଲୀରେ ସେନାମୁଖ୍ୟ ଭାବେ ପ୍ରଥମ ଗାର୍ଡ଼ ଅଫ୍ ଅନର୍ ଗ୍ରହଣ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ନରବାଣେ କହିଛନ୍ତି ଭାରତ ପ୍ରତି ଯେକୌଣସି ବିପଦର ମୁକାବିଲା ପାଇଁ ସେନାବାହିନୀ ସକ୍ଷମ ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଉପରେ ପ୍ରତିକ୍ରିୟା ରଖି ସେନାମୁଖ୍ୟ କହିଛନ୍ତି ସୀମାବର୍ତ୍ତୀ ଇଲାକାରେ ଶାନ୍ତି ବିରାଜମାନ ହୋଇଚାଲିଲେ ତାହା ସମାଧାନର ମାର୍ଗ ପ୍ରଶସ୍ତ କରିପାରିବ ଜନେରାଲ୍ ନରବାଣେ କହିଛନ୍ତି ତାଙ୍କ ନେତୃତ୍ୱରେ ସେନାର ଆଧୁନିକୀକରଣ ଓ ଯୁଦ୍ଧ ଅଭିଯାନ ପ୍ରସ୍ତୁତିକୁ ପ୍ରାଧାନ୍ୟ ଦିଆଯିବ ସିଏଏ ପ୍ରସାଦ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଦୂଡ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ ସମଗ୍ର ଦେଶକୁ ଏକତ୍ର କରି ରଖିଛି ଏବଂ ଏହା ଆଇନଗତ ଓ ସାୟିଧାନିକ

କେନ୍ଦ୍ରର ବିକେପି ନେତୃତ୍ୱାଧୀନ ଏନ୍ଡିଏ ସରକାରଙ୍କ ଆର୍ପିଆଇ ଏ' ଅନ୍ୟତମ ମେଣ୍ଟ ଦଳ ଏକ ବିବୃତ୍ତିରେ ଶ୍ରୀ ଅଠାୱାଲେ କହିଛନ୍ତି ଆର୍ପିଆଇ ଏ' ପକ୍ଷରୁ ପ୍ରତି କିଲ୍ଲା ଓ ତହସିଲ୍ରେ ସିଏଏ ସପକ୍ଷରେ ର୍ୟାଲି ଅନୁଷ୍ଠିତ ହେବ ଏହି ନୂଆ ନାଗରିକତା ଆଇନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବୈପ୍ଲବିକ ନିଷ୍ପତ୍ତି ବୋଲି ସେ କହିଛନ୍ତି

ପ୍ରତିରକ୍ଷା ମୁଖପାତ୍ର ଆକାଶବାଣୀ ଜମ୍ମୁକୁ ସୂଚନା ଦେଇ କହିଛନ୍ତି ଖାନତଲାସି ଅଭିଯାନ ଜାରି ରହିଥିବାବେଳେ ଏ ସମ୍ପର୍କରେ ଅଧିକ ସ୍ଟଚନା ହସ୍ତଗତ ହୋଇପାରି ନାହିଁ

କମ୍ମୁଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଜନ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କଂସଲ୍ ଏହି ସୂଚନା ଦେଇଛନ୍ତି ଗତକାଲି ମଧ୍ୟରାତ୍ରିରୁ ସମସ୍ତ ସରକାରୀ ହସ୍କିଟାଲ୍ରେ ଇଣ୍ଟର୍ନେଟ୍ ସେବାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଛି କାଶୁୀର ଉପତ୍ୟକାରେ ଗତକାଲି ରାତ୍ରି ପରଠାର୍ଚ୍ଚ ମୋବାଇଲ୍ ଫୋନ୍ଗୁଡ଼ିକ ସମ୍ପର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାପାଇଁ ମଧ୍ୟ ନିଷ୍ପଭି ନିଆଯାଇଛି ଜମ୍ମୁ କାଶ୍ମୀର ସରକାରଙ୍କ ମୁଖପାତ୍ର ରୋହିତ କଂସଲ୍ ମଧ୍ୟ କହିଛନ୍ତି କାଠୁଆ ଜିଲ୍ଲାର ଲଖନ୍ପୁର ଅନନ୍ତନାଗ ଜିଲ୍ଲାର ଲୋୟର୍ ମୁଣ୍ଡା ରେଳଷ୍ଟେସନ୍ ବିମାନ ବନ୍ଦର ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଅନ୍ୟ ସବୁ ସ୍ଥାନରେ ଆଜିଠାରୁ ଟୋଲ୍ ଆଦାୟ କେନ୍ଦ୍ରକୁ ଉଠାଇ ଦିଆଯାଇଛି

ଗତକାଲି ଟ୍ୱିଟ୍ କରି ସେ କହିଛନ୍ତି ଆମେରିକା ଚୀନ୍ ବାଣିଜ୍ୟିକ ସଂପର୍କ ନେଇ ଅନ୍ୟ ଯେଉଁସବୁ ପ୍ରସଙ୍ଗରେ ମତପାର୍ଥକ୍ୟ ରହିଛି ସେସବୁ ଦୂରକରିବା ସକାଶେ ସେ କିଛିଦିନ ପରେ ବେଜିଂ ଗସ୍ତ କରିବେ ଗତ ଡିସେମ୍ବର ମାସରେ ଘୋଷିତ ଏହି ପ୍ରଥମ ପର୍ଯ୍ୟାୟ ଚୁକ୍ତି ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା ଚୀନ୍ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରୁ ଟିକସ ହ୍ରାସ କରିବାପାଇଁ ରାଜି ହୋଇଥିବାବେଳେ ଚୀନ୍ ଆମେରିକାଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଅଧିକ ପରିମାଣରେ କ୍ରୟ କରିବାପାଇଁ ମଧ୍ୟ ସହମତ ହୋଇଛି

ମହାରାଷ୍ଟ୍ରରେ ମୁମ୍ୟାଇର ବିଭିନ୍ନ ସମୁଦ୍ର ବେଳା ଓ ମରାଇନ୍ ଡ୍ରାଇଭ୍ରେ ହଜାର ହଜାର ଲୋକ ଏକତ୍ରିତ ହୋଇ ନୂତ୍ୟ ସଙ୍ଗୀତର ତାଳେ ତାଳେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ଚେନ୍ନାଇର ପ୍ରସିଦ୍ଧ ମରିନା ବିଚ୍ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନରେ ଲୋକମାନେ ହକାର ହକାର ସଂଖ୍ୟାରେ ଏକତ୍ରିତ ହୋଇ ନବବର୍ଷକୁ ସ୍ୱାଗତ ଜଣାଇଛନ୍ତି ଗୋଆର ବିଭିନ୍ନ ବେଳାଭୂମି ଓ ଅନ୍ୟାନ ଇଲାକାରେ ନୃଆବର୍ଷ ଉହବ ଆୟୋଜିତ ହୋଇଛି ନୂଆବର୍ଷ ଉହବ ଉପଲକ୍ଷେ ଆୟୋଜିତ ନୂତ୍ୟ ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପର୍ଯ୍ୟଟକମାନେ ଉତ୍ସାହ ସହ ଭାଗ ନେଇଛନ୍ତି

ସମୁଦ୍ରକୂଳିଆ ସହରଗୁଡ଼ିକରେ ଅଟକି ରହିଥିବା ହଜାର ହଜାର ଲୋକଙ୍କୁ ଉଦ୍ଧାର କରିବାପାଇଁ ଅଷ୍ଟ୍ରେଲିଆ ସରକାର ଏକ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି ମାସତମାମ୍ ଚାଲିଥିବା ଏହି ଜଙ୍ଗଲ ନିଆଁ ସଙ୍କଟରୁ ଜନସାଧାରଣଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ନୌସେନାର ଜାହାଜ ସେନା ବିମାନ ସମେତ କରୁରୀକାଳୀନ କର୍ମଚାରୀମାନଙ୍କୁ ମୁତ୍ୟନ କରାଯାଇ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କାରି ରହିଥିବାବେଳେ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି